ଅବଶିଷ୍ଟ ତିନୋଟି ପର୍ଯ୍ୟାୟର ନିର୍ବାଚନ ପାଇଁ ପ୍ରଚାର ସରଗରମ୍ ହୋଇଛି

ପୋଲିଂ ଚତ୍ରର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଆଜି ସନ୍ଧ୍ୟାରେ ମତଦାନ ଶେଷ ହୋଇଛି ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି

ଏଥିସହିତ ମଧ୍ୟପ୍ରଦେଶର ଛିନ୍ଦ୍ୱାଡ଼ା ବିଧାନସଭା ଆସନ ଉତ୍ତର ପ୍ରଦେଶର ନିଘାସନ ଆସନ ଓ ପଣ୍ଟିମବଙ୍ଗର କ୍ରିଷ୍ଣଗଞ୍ଜ ଆସନ ଉପନିର୍ବାଚନରେ ମଧ୍ୟ ଆଜି ମତଦାନ ହୋଇଛି କ୍ୟାମ୍ପେନିଂ ଅବଶିଷ୍ଟ ତିନୋଟି ପର୍ଯ୍ୟାୟର ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ୍ ହେବାରେ ଲାଗିଛି ରାଜନୈତିକ ଦଳଗ୍ରଡ଼ିକର ବଡ଼ ବଡ଼ ନେତାମାନେ ଦେଶର ବିଭିନ୍ନ ସ୍ଥାନରେ ର୍ୟାଲିମାନ କର୍ରଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଝାଡ଼ଖଣର କୋଡର୍ମା ଓ ପଣ୍ଢିମବଙ୍ଗର ଶ୍ରୀରାମପୁରଠାରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ସବୁ କୁଷକ ପରିବାରକୁ ମିଳିବ ଶ୍ରୀ ମୋଦି କହିଛନ୍ତି ବିରୋଧୀ ଦଳ ଶାସନ କ୍ଷମତାରେ ଥିଲାବେଳେ ଦୁର୍ନୀତି ଓ ବଂଶଗତ ରାଜନୀତିରେ ଲିପ୍ତ ଥିଲା ଓ ଲୋକମାନଙ୍କ ପାଇଁ କିଛି କରି ନ ଥିଲା ସେ କହିଛନ୍ତି ପୂର୍ବରୁ ବିରୋଧୀ ଦଳମାନେ ଏଭଳି ଏକତ୍ରିତ ହେବା ଯୋଗୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପୁନଃ ନିର୍ବାଚିତ ହୋଇପାରି ନ ଥିଲେ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ସମାଲୋଚନା କରି ସେ କହିଛନ୍ତି ମମତା ବାନାର୍ଜୀ ରାଜ୍ୟର ଲୋକମାନଙ୍କୁ ଧୋକା ଦେଇଛନ୍ତି

କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ରାଜସ୍ଥାନର ଧୋଲ୍ପୁରଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ କୃଷକମାନଙ୍କ ପାଇଁ ଏକ ଆଇନ ପ୍ରଶୟନ କରିବ ଯାହାଫଳରେ ଋଣ ପୈଠ କରିପାରି ନ ଥିବା କୃଷକମାନଙ୍କୁ ଜେଲ୍ ଯିବାକୁ ପଡ଼ିବ ନାହିଁ

ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଯାଇଛି

ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଗୁରୁବାର ରହିଛି ଅଭିନେତା ତଥା ବିଜେପି ପ୍ରାର୍ଥୀ ସନି ଦେଓଲ ଆଜି ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଶତ୍ରୁଘ୍ନ ସିହ୍ନା ମଧ୍ୟ ପାଟନା ସାହିବ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆଜି ପ୍ରାର୍ଥପୀତ୍ର ଦାଖଲ କରିଛନ୍ତି ସେଠାରୁ ବିଜେପି ରବିଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିଛି ଇସି ମନେକା ଗାନ୍ଧି ବିଜେପି ନେତା ତଥା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମନେକା ଗାନ୍ଧି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ୍ ତାଙ୍କର ତୀବ୍ର ସମାଲୋଚନା କରିଛି

ନିର୍ବାଚନ କମିଶନ୍ ଏକ ନିର୍ଦ୍ଦେଶ ଜାରି କରି କହିଛି ମନେକା ଗାନ୍ଧିଙ୍କର ଏହି ବିବୃତ୍ତି ନିର୍ବାଚନ ଆଚରଣ ବିଧିର ଲଙ୍ଘନ କରୁଛି

ମନେକା ଗାନ୍ଧିଙ୍କଦ୍ୱାରା ଏହା ହେଉଛି ଦ୍ୱିତୀୟ ଆଚରଣ ବିଧି ଲଙ୍ଘନ ଭବିଷ୍ୟତରେ ଏଭଳି ଭୁଲ୍ ନ କରିବାକୁ କମିଶନ୍ ତାଙ୍କୁ ଚେତାବନୀ ଦେଇଛି ଏସ୍ସି ରାଫେଲ୍ ରାହୁଲ୍ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଏକ ଅଦାଳତ ଅବମାନନା ମାମଲାରେ ତାଙ୍କୁ ପଠାଯାଇଥିବା ନୋଟିସ୍ ଉପରେ ତାଙ୍କର ଜବାବ୍ ଦାଖଲ କରିଛନ୍ତି ରାଫେଲ୍ ରାୟ ଉପରେ ତାଙ୍କର ମନ୍ତ୍ୟବ ପାଇଁ ବିଜେପି ସାଂସଦ ମିନାକ୍ଷୀ ଲେଖି ତାଙ୍କ ବିରୁଦ୍ଧରେ ସେହି ଅଦାଲତ ଅବମାନନା ଆବେଦନ ଦାଖଲ କରିଥିଲେ ଶ୍ରୀ ଗାନ୍ଧିଙ୍କ ଓକିଲ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଶ୍ଚପୀଠ ସମ୍ମୁଖରେ ହାଜର ହୋଇ ମାମଲାରେ କବାବ୍ ଦାଖଲ କରିବା ବିଷୟ ଜଣାଇଥିଲେ ପ୍ରତି ଶପଥପତ୍ର ଦାଖଲ କରିବାପାଇଁ ଖଣ୍ଡପୀଠ ତାଙ୍କୁ ଅନୁମତି ପ୍ରଦାନ କରିଥିଲେ

ରାଫେଲ୍ ରାୟ ବିଷୟରେ ଉଲ୍ଲେଖ କରିବା ସମୟରେ ଶ୍ରୀ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏହି ନୋଟିସ୍ ପଠାଯାଇଥିଲା ଏସ୍ସି ମଡେଲ୍ କୋଡ଼୍ ନିର୍ବାଚନ ଆଚରଣ ବିଧି ଲଙ୍ଘନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ୍ ଶାହାଙ୍କ ବିର୍ଦ୍ଧରେ ଦାଏର କରାଯାଇଥିବା ଅଭିଯୋଗଗୁଡ଼ିକ ଉପରେ ନିଷ୍ପଭି ନେବାକୁ ନିର୍ବାଚନ କମିଶନ୍ଙ୍କୁ ନିର୍ଦ୍ଦେଶ ଦେବା ବିଷୟ ଲୋଡ଼ି କଣେ କଂଗ୍ରେସ ଏମ୍ପିଙ୍କ ଆବଦେନର ଆସନ୍ତାକାଲି ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ୍ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଆସନ୍ତାକାଲି ଆବେଦନର ଶୁଣାଣି କରିବେ କଂଗ୍ରେସ ଲୋକସଭା ଏମ୍ପି ଶୁସ୍କିତା ଦେବ୍ ତାଙ୍କ ଆବେଦନର ଜରୁରୀକାଳିନୀ ଶୁଣାଣିପାଇଁ ନିବେଦନ କରିଛନ୍ତି ଶ୍ରୀ ମୋଦି ଓ ଶ୍ରୀ ଶାହାଙ୍କଦ୍ୱାରା ନିର୍ବାଚନ ଆଚରଣ ବିଧି ଲଙ୍ଘନ ଅଭିଯୋଗ ଉପରେ ନିର୍ବାଚନ କମିଶନ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ସେ କହିଛନ୍ତି

ପୂର୍ବତନ ବିଏସ୍ଏଫ୍ ଯବାନ ତେଜ୍ ବାହାଦୁର ଯାଦବଙ୍କୁ ପାର୍ଟି ବାରାଣସୀ ଲୋକସଭା ଆସନରୁ ଛିଡ଼ା କରାଇଛି ସେହି ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦ୍ୱନ୍ଦିତା କରୁଛନ୍ତି ଆକି ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସମାଜବାଦୀ ପାର୍ଟି ଚିହ୍ନରେ ନିର୍ବାଚନ ଲଢ଼ିବା କଥା ତେଜ୍ ବାହାଦୂର ଯାଦବ ଘୋଷଣା କରିଛନ୍ତି ଠିକ୍ ଏହା ପରେ ପରେ ସମାଜବାଦୀ ପାର୍ଟି ଶାଳିନୀ ଯାଦବଙ୍କ ସ୍ଥାନରେ ତେଜ୍ ବାହାଦୁର ଯାଦବଙ୍କୁ ସେଠାରୁ ପ୍ରାର୍ଥୀ କରିଥିବାର ଘୋଷଣା କରିଥିଲା

ଏହାପରେ ତାଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଥିଲା ସେ ବାରାଣସୀ ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ ଉଭୟ ଶାଳିନୀ ଯାଦବ ଓ ତେଜ୍ ବାହାଦୁର ଯାଦବ ଆକି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଓ ପରେ ଶାଳିନୀ ଯାଦବ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ

ଭିପି ଏଜୁକେସନ୍ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ସମଗ୍ର ଶିକ୍ଷା ବ୍ୟବସ୍ଥାରେ ଆମ୍ଳଚଳ ପରିବର୍ତ୍ତନ ପାଇଁ ଗୁରୁତ୍ୱ ଆରୋପ କରିଛନ୍ତି ନୂଆଦିଲ୍ଲୀର ଶ୍ୟାମଲାଲ୍ କଲେଜର ବାର୍ଷିକ ପୁରସ୍କାର ବିତରଣ ଉତ୍ବୋଧନ ଦେବାବେଳେ ସେ ଏହା କହିଛନ୍ତି ଦୀର୍ଘ ସମୟର ଅଧ୍ୟାପନା ସ୍ଥାନରେ ନୂଆ ପଦ୍ଧତିର ପ୍ରୟୋଗ ପାଇଁ ସେ ଉଚ୍ଚଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି ଏହା ହେଲେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବ କଲେଜ୍ ଓ ସ୍କୁଲ୍ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଯେଉଁଭଳି ତାଲିମ୍ ଦିଆଯାଉଛି ତାହାର ପୁନର୍ବିଚାର ପାଇଁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି ଆନ୍ତର୍ଜାତିକ ସ୍ତରରେ ଭାରତୀୟ ଶିକ୍ଷାନୁଷାନଗୁଡ଼ିକର ସ୍ଥାନ ବହୁତ ନିମ୍ନରେ ଥିବା ଯୋଗୁଁ ଉଦ୍ବେଗ ପ୍ରକାଶ କରି ଶ୍ରୀ ନାଇଡୁ କହିଛନ୍ତି ଦେଶରେ ଆନ୍ତର୍ଜାତିକ ମାନର ଉଚ୍ଚଶିକ୍ଷା ଦିଆ ନ ଗଲେ ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ ହାସଲ ସ୍ୱପ୍ନ ହୋଇ ରହିଯିବ ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ୱେଇ ଫେଙ୍ଗେଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିଛନ୍ତି କିର୍ଗିକ୍ସ୍ଥାନର ବିସ୍କେକ୍ରେ ସାଙ୍ଘାଇ ସହଯୋଗ ସଙ୍ଗଠନ ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ ଯୋଗଦେବା ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏହି କଥାବାର୍ତ୍ତା ହୋଇଛି ଶ୍ରୀମତୀ ସୀତାରମଣ ବିସ୍କେକ୍କୁ ତିନି ଦିନ ଗସ୍ତରେ ଯାଇଛନ୍ତି ସାଙ୍ଘାଇ ସହଯୋଗ ସଙ୍ଗଠନ ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଉପାୟଗୁଡ଼ିକ ସମ୍ପର୍କରେ ଆଲୋଚନା ହେବ ପିଏମ୍ ସାଇକ୍ଲୋନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ଫନୀ' ଗ୍ରୁର୍ଷିଝଡ଼ର ମୁକାବିଲା ଲାଗି ଆଗୁଆ ସତର୍କତାମଳକ ପଦକ୍ଷେପ ଗ୍ରହଣ କରିବାକୁ କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି 'ଫନୀ' ଘୁର୍ଷିଝଡ଼ ଆକି ସନ୍ଧ୍ୟାସୁଦ୍ଧା ଏକ ଭୟଙ୍କର ଘ୍ରର୍ଷିଝଡ଼ରେ ପରିଣତ ହେବାର ଅନୁମାନ କରାଯାଉଛି ଓ ଆସନ୍ତାକାଲି ସୁଦ୍ଧା ଏହା ଆହୁରି ଅଧିକ ଭୟଙ୍କର ହେବାର ଆଶଙ୍କା ରହିଛି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାପାଇଁ ପ୍ରସ୍ତୁତ ରହିବାକୁ ସେ ପ୍ରଶାସନକୁ କହିଛନ୍ତି ଉପକୃଳବର୍ତ୍ତୀ ରାଜ୍ୟଗୁଡ଼ିକର ସରକାରମାନଙ୍କ ସହ ମିଶି କାର୍ଯ୍ୟ କରିବାପାଇଁ ଶ୍ରୀ ମୋଦି ସେମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ କ୍ୟାବିନେଟ୍ ସଚିବ ପିକେ ସିହ୍ନା ଉପକୃଳବର୍ତ୍ତୀ ରାଜ୍ୟଗୁଡ଼ିକର ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି 'ଫନୀ' ଘର୍ଷିଝଡ଼ ଆସନ୍ତାକାଲି ସୁଦ୍ଧା ଏକ ଅତି ଭୟଙ୍କର ପୂର୍ଷ୍ଣିଝଡ଼ରେ ରୂପାନ୍ତରିତ ହୋଇ ଉଉର ପଣ୍ଢିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ଓ ବୁଧବାରଠାରୁ ଏହା ଉତ୍ତର ପୂର୍ବ ଦିଗକୁ ଗତି କରିବାର ଅନୁମାନ କରାଯାଉଛି କାତୀୟ ଦୁର୍ବିପାକ ସହାୟତା ବାହିନୀ ଓ ଭାରତୀୟ ଉପକୃଳ ରକ୍ଷୀ ବାହିନୀ ସଜାଗ ରଖାଯାଇଛି ଗତ ଗୁରୁବାରଠାରୁ ମହ୍ୟଜୀବୀମାନଙ୍କୁ ନିୟମିତ ଭାବେ ସତର୍କତା ଜାରି କରାଯାଇ ସମୁଦ୍ରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନଙ୍କୁ ତୁରନ୍ତ ଫେରିଆସିବାପାଇଁ ଚେତାବନୀ ଦିଆଯାଇଛି